ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ସଂକଟ ସମୟରେ ଭାରତର ବିଜ୍ଞାନ ପ୍ରତିଷାନ ଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଇଥିବା ଭୂମିକା ପାଇଁ ସମଗ୍ର ଦେଶ ସେମାନଙ୍କୁ ସମ୍ମାନ ଦୃଷ୍ଟିରେ ଦେଖୁଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ଦେଶର ଯୁବସମାଜ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରାଯାଇପାରିବ ଓ ସେମାନଙ୍କର ବିଜ୍ଞାନ ପ୍ରତି ରୁଚି ବଢ଼ିବ

ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ' ଗବେଷଣାଗାର ଗୁଡ଼ିକ ଦ୍ୱାରା ପରୀକ୍ଷାକୁ ସହାୟତା କରିବା ଓ ସେଗୁଡ଼ିକର ମାନ ନିର୍ଦ୍ଧାରଣ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ସମ୍ମୁଖରେ ଆଜି ଅନେକ ନୂଆ ଚ୍ୟାଲେଞ୍ଜ ଓ ଲକ୍ଷ୍ୟମାନ ଆସି ଉପସ୍ଥିତ ହୋଇଛି ସେ କହିଛନ୍ତି ଆତ୍ମନିର୍ଭର ଭାରତ ଭିଜନକୁ ଆଗେଇ ନେବା ପାଇଁ ଦେଶକୁ ନୂଆ ମାନକ ର ବିକାଶ କରିବାକୁ ହେବ ଶ୍ରୀ ମୋଦି କହିଛନ୍ତି ଆମେ ଯେଉଁଭଳି ମାନକ ନିର୍ଦ୍ଧାରଣ କରିବା ତାହା ଦେଶର ଦକ୍ଷତା ବିକାଶରେ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଆମେ ଯେଉଁଭଳି ମାନକ କାର୍ଯ୍ୟକାରୀ କରିବା ତାହା ବିଶ୍ୱରେ ଭାରତ କିଭଳି ଭୂମିକା ଗ୍ରହଣ କରିବ ତାହା ସ୍ଥିର କରିବ ପରିମାପ ବିଜ୍ଞାନ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଆମେ ଗ୍ରହଣ କରିବାକୁ ଥିବା ପଦ୍ଧତି ପାଇଁ ଭିଭିଭୂମି ଯୋଗାଇବ ସେ କହିଛନ୍ତି ଏହା ବିଶ୍ୱରେ ଭାରତରେ ନିର୍ମିତ ସାମଗ୍ରୀ ଗୁଡ଼ିକର ବିଶ୍ୱସନୀୟତା ବୃଦ୍ଧି କରିବ ପ୍ରଧାନମନ୍ତ୍ରୀ କହିଛନ୍ତି କେବଳ ଭାରତୀୟ ସାମଗ୍ରୀ ପ୍ରତି ଚାହିଦା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇପାରିବ ନାହିଁ ଏହା ସହିତ ଭାରତୀୟ ସାମଗ୍ରୀ କେତେଦୂର ଗ୍ରହଣଯୋଗ୍ୟ ହେବ ତାହାପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ଦେଶରେ ଉତ୍ତମ ମାନର ସାମଗ୍ରୀ ଉତ୍ପାଦନରେ ସହାୟତା କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ଶିଳ୍ପଭିଭିକ ରାଷ୍ଟ୍ରରୁ ଖାଉଟୀ ଭିଭିକ ରାଷ୍ଟ୍ରଆଡକୁ ଅଗ୍ରସର ହେଉଛି ବିଶ୍ୱରେ ଭାରତୀୟ ବ୍ରାଣ୍ଡ୍ର ପଦାର୍ଥଗୁଡ଼ିକ ପ୍ରତି ଚାହିଦା ବୃଦ୍ଧି ଦେଶର କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ବିକାଶ ପାଇଁ ପଥ ଖୋଲିଦେବ ଏହାଦ୍ୱାରା ରପ୍ତାନୀ ଓ ଆମଦାନୀରେ ବୃଦ୍ଧି ଘଟିବ ପ୍ରଧାନମନ୍ତ୍ରୀ କହିଛନ୍ତି ବିଜ୍ଞାନ ବୈଷୟିକ ଜ୍ଞାନ ଓ ଶିଳ୍ପ ଭ୍ୟାଲୁଚେନ୍ କୌଣସି ଏକ ଦେଶର ଅଭିବୃଦ୍ଧି ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଥାଏ ବିଜ୍ଞାନ ଓ ବୈଷୟିକ ଜ୍ଞାନ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସିଏସ୍ଆଇଆର୍ ମହାନିର୍ଦ୍ଦେଶକ ଶେଖର ମଣ୍ଡେ ଓ କେନ୍ଦ୍ର ସରକାରଙ୍କ ପ୍ରଧାନ ବିଜ୍ଞାନ ପରାମର୍ଶଦାତା ପ୍ରଫେସର କେ ବିଜୟ ରାଘବନ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ

ଗଭ୍ କୋବିଡ ଭ୍ୟାକ୍ଟିନ ସରକାର କହିଛନ୍ତି ଭାରତରେ ଦିଆଯିବାକୁ ଥିବା କୋବିଡ୍ ପ୍ରତିଷେଧକ ଗୁଡ଼ିକ ଅନ୍ୟ ଦେଶ ଗୁଡ଼ିକର ପ୍ରତିଷେଧକ ଭଳି ଫଳପ୍ରଦ ହେବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋବିଡ୍ ପ୍ରତିଷେଧକ ସମ୍ଭନ୍ଧୀୟ ବିଭିନ୍ନ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ଏହା କହିଛି ମନ୍ତ୍ରଣାଳୟ କହିଛି ପ୍ରତିଷେଧକ ଯେପରି ନିରାପଦ ରହିବ ଓ ଫଳପ୍ରଦ ହେବ ସେଥିପାଇଁ ଏହାର ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷାନିରୀକ୍ଷା କରାଯାଉଛି ପଥମ ପର୍ଯ୍ୟାୟରେ କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀର ଲୋକମାନଙ୍କୁ ଅଗ୍ରାଧିକାର ଭିଭିରେ ପ୍ରତିଷେଧକ ଦିଆଯିବ ଯେଉଁ ଲୋକମାନଙ୍କ ପ୍ରତି କୋବିଡ୍ ନାଇଷ୍ଟିନ୍ର ବିପଦ ସବୁଠୁ ଅଧିକ ସେମାନଙ୍କୁ ଅଗ୍ରାଧିକାର ଭିଭିରେ ପ୍ରତିଷେଧକ ଦିଆଯିବ ଏହି ଶ୍ରେଣୀରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ପେଶାଦାର ଓ କୋବିଡ୍ର ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନେ ରହିଛନ୍ତି

ମନ୍ତ୍ରଣାଳୟ କହିଛି ଜଣେ ବ୍ୟକ୍ତି ସ୍ପେଚ୍ଛାକୂତ ଭାବେ କୋବିଡ୍ ପ୍ରତିଷେଧକ ନେଇପାରିବେ କିନ୍ତୁ ଜଣେ ବ୍ୟକ୍ତି ନିଜକୁ କୋବିଡ୍ ଠାରୁ ସୁରକ୍ଷିତ ରଖିବା ପାଇଁ ପ୍ରତିଷେଧକ ନେବାକୁ ପରାମର୍ଶ ଦିଆଯାଉଛି ତାଛଡା ଏହାଦ୍ୱାରା ସଂକ୍ରମଣ ବ୍ୟାପିବାକୁ ମଧ୍ୟ ରୋକାଯାଇପାରିବ

ସେ କହିଛନ୍ତି ଏଥିପାଇଁ ଗବେଷଣା ଦେଶ ଭିତରେ କରାଯାଇଛି ଓ ଏହି ପ୍ରତିଷେଧକ ଗୁଡ଼ିକ ସମ୍ପୂର୍ଣ୍ଣ ଦେଶୀୟ ଞ୍ଜାନକୌଶଳରେ ପ୍ରସ୍ତୁତ କରାଯାଇଛି ସେ କହିଛନ୍ତି ଏହି ପ୍ରତିଷେଧକ ଗୁଡ଼ିକ ଶସ୍ତାରେ ଉପଲହ୍ଧ ହେବ

ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍କିଟାଲରୁ ଲେଫୁନାଣ୍ଟ ଜେନେରାଲ ବେଦ୍ ଚର୍ତୁବେଦୀ କହିଛନ୍ତି ସରକାର ଅନୁମୋଦନ କରିଥିବା ପ୍ରତିଷେଧକ ଗୁଡ଼ିକ ସମ୍ପୂର୍ଣ୍ଣ ନିରାପଦ ମେଦାନ୍ତ ମେଡିସିଟିର ଡକ୍ର ନରେଶ ତ୍ରେହାନ୍ କହିଛନ୍ତି ଏହି ପ୍ରତିଷେଧକର ଦୁଇଟି ଡୋଜ୍ ଦିଆଯିବା ପରେ ଏହା ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବ

ଏହା ସେହି ଅଞ୍ଚଳରେ କୋବିଡ୍ ନାଇଷ୍ଟିନ୍କୁ ରୋକିବାରେ ସହାୟତା କରିବ ବୋଲି ସେ କହିଛନ୍ତି

ଗତକାଲି ଅନୁଷ୍ଠିତ ଏକ ପ୍ରେସ୍ ସମ୍ମିଳନୀରେ ଭାରତୀୟ ଔଷଧ କଣ୍ଟ୍ରୋଲର ଜେନେରାଲ ଭିଜି ସୋମାନି ସେହି ଦୁଇ ପ୍ରତିଷେଧକକୁ ଅନ୍ତମତି ପ୍ରଦାନ କରାଯାଇଥିବା ବିଷୟ ଘୋଷଣା କରିଥିଲେ

ସେହି ବ୍ୟକ୍ତିମାନଙ୍କୁ ପୃଥକ ପୃଥକ କୋଠରୀରେ ରଖାଯାଇଛି ସେମାନଙ୍କ ସଂସର୍ଶରେ ଆସିଥିବା ଲୋକମାନଙ୍କୁ ମଧ୍ୟ କ୍ୱାରେଷ୍ଟାଇନ୍ କରି ରଖାଯାଇଛି ସେମାନଙ୍କର ସହ ଯାତ୍ରୀ ପରିବାର ସହ ସଂସର୍ଶରେ ଆସିଥିବା ବ୍ୟକ୍ତି ଓ ଅନ୍ୟମାନଙ୍କୁ ଠାବ କରିବା ଜାରି ରହିଛି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ଓ ଅଧିକ ପର୍ଯ୍ୟବେକ୍ଷଣ ପରୀକ୍ଷା ଏବଂ କଣ୍ଟେନ୍ମେଣ୍ଟ ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି

ଏହାଦ୍ୱାରା ଦେଶର ନାଗରିକମାନଙ୍କୁ ସହଜରେ ସେବା ପ୍ରଦାନ କରାଯାଇ ପାରିବ